ଆସନ୍ତା ଶ୍ରକ୍ରବାର ଦିନ ଶ୍ରୁଣାଣି ହେବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ଗସ୍ତରେ ଆସିଥିବା କାୟିଆ ରାଷ୍ଟ୍ରପତ ଏଦ୍ଗାର ଚଗ୍ୱା ଲୁଙ୍ଗୁଙ୍କ ସହ ନୁଆଦିଲ୍ଲୀରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ଆଲୋଚନା ପରେ ଏହି ବୁଝାମଣାଗୁଡ଼ିକ ସ୍ୱାକ୍ଷରିତ ହୋଇଛି ଉଭୟ ନେତାଙ୍କ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ଉନ୍ନୟନ କ୍ଷେତ୍ର ସମେତ ଦକ୍ଷତା ବୃଦ୍ଧି ପ୍ରତିରକ୍ଷା ଓ ପ୍ରତଃ ନବୀକରଣ ଶକ୍ତି ଆଦି ପ୍ରସଙ୍ଗ ଉପରେ ବିସ୍ତତ ଆଲୋଚନା ହୋଇଛି କଥାବାର୍ତ୍ତା ପରେ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ସ୍ୱାକ୍ଷରିତ ରାଜିନାମା ଦୂଇ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଆନୁଷ୍ଠାନିକ ଭାବବିନିମୟକୁ ପରିବ୍ୟାପ୍ତ କରିବ ଏବଂ ପ୍ରତିରକ୍ଷା ସହଯୋଗକୁ ମଜବୁତ୍ କରିବ ଶ୍ରୀ ମୋଦି କହିଛନ୍ତି ଭାରତର ସାମରିକ ଓ ବିମାନ ବାହିନୀ ତାଲିମ୍ ଟିମ୍ଗୁଡ଼ିକୁ ସେ ଦେଶର ସଶସ୍ତ ବାହିନୀର ଦକ୍ଷତା ବୃଦ୍ଧି ପାଇଁ ପଠାଯିବ

ଶ୍ରୀ ମୋଦି କହିଛନ୍ତି ଚିକିହା ପର୍ଯ୍ୟଟନ କୃଷି ଖାଦ୍ୟ ପ୍ରକ୍ରିୟାକରଣ ଖଣି ଏବଂ ଶକ୍ତି କ୍ଷେତ୍ରରେ ଉପଲହ୍ଧ ସୁଯୋଗକୁ ଉପଯୋଗ କରିବାପାଇଁ ଉଭୟ ଦେଶର ଶିଳ୍ପ ଓ ବାଶିଜ୍ୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ଏସ୍ସି ଚିଦାୟରମ୍ ଆଇଏନ୍ଏକ୍ ମେଡିଆ ଦୁର୍ନୀତି ମାମଲାରେ କଂଗ୍ରେସ ନେତା ପି ଚିଦାମ୍ଘରମ୍ଙ୍କୁ ଗିରଫର୍ ସ୍ୱରକ୍ଷା ସଂକ୍ରାନ୍ତ ଆବେଦନ ଉପରେ କର୍ତରୀକାଳୀନ ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି ବିଚାରପତି ଏମ୍ବି ରମଣ ଏମ୍ ଶାନ୍ତନାଗୌଦର ଏବଂ ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠ କହିଛନ୍ତି ଆବେଦନକୁ ତାଲିକାଭୁକ୍ତ କରା ନ ଗଲା ପର୍ଯ୍ୟନ୍ତ ଏହା ଉପରେ ଶୁଣ୍ଡାଣି ହୋଇପାରିବ ନାହିଁ ଶ୍ରୀ ଚିଦାୟରମ୍ଙ୍କ ଓକିଲ କପିଲ୍ ଶିବଲ୍ ଆବେଦନ ଉପରେ ଆଜି ଶୁଣାଣି ପାଇଁ ବାରମ୍ଭାର ଦାବି କରିବାରୁ ଖକ୍ଷପୀଠ ପକ୍ଷରୁ ଏହା କୃହାଯାଇଛି ଖଣ୍ଡପୀଠ କହିଛନ୍ତି ଆବେଦନରେ କେତେକ ତ୍ରଟି ରହିଛି ଏବଂ ରେଜିଷ୍ଟ୍ରିକ୍ ଏ ସମ୍ପର୍କରେ ଅବଗତ କରାଯାଇଛି ଖଣ୍ଡପୀଠ କହିଛନ୍ତି ଆବଦେନରେ ତ୍ରୁଟିଗୁଡ଼ିକୁ ବର୍ତ୍ତମାନ ଦୂର କରାଯାଇଥିବାରୁ ଏହା ଉପରେ ଆଜି ଶ୍ରଣାଣି ହୋଇପାରିବ ନାହିଁ ସଲିସିଟର୍ ଜେନେରାଲ୍ ତ୍ରଷାର ମେହେଟ୍ଟା କହିଥିଲେ ତାଙ୍କ ପାଖରେ ଆବେଦନର ନକଲ ପହଞ୍ଚ ନ ଥିବାରୁ ଏହା ଉପରେ ଆଜି ଶୁଣାଣି ସମ୍ଭବ ନୁହେଁ ଆଗୁଆ ଜାମିନ ଖାରଜ କରିଥିବା ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲୋଡ଼ି ଶ୍ରୀ ଚିଦାୟରମ୍ଙ୍କ ଆବେଦନ ଉପରେ ଶୁକ୍ରବାର ଦିନ ଶୁଣାଶି କରିବାକୁ ସୁପ୍ରିମ୍କୋର୍ଟ କହିଛନ୍ତି ଜେକେ ଏନ୍କାଉଣ୍ଟର ଜନ୍ମୁ କାଶ୍ମୀରର ବାରମୂଳା ଜିଲ୍ଲାରେ ନିରାପତ୍ତା ବାହିନୀ ସହ ସଂଘର୍ଷରେ ଜଣେ ଲସ୍କରେ ତୋୟବା ସନ୍ତାସବାଦୀର ମୃତ୍ୟୁ ଘଟିଛି ମୃତ ସନ୍ତାସବାଦୀକୁ ଚିହ୍ନଟ କରାଯାଇଛି ତା'ର ନାଁ ମୋମିନ୍ ଗୋକ୍ରି ଓ ସେ ବାରମୂଳାର ବାସିନ୍ଦା ବୋଲି ଜଣାପଡ଼ିଛି ଉଭୟ ପକ୍ଷ ମଧ୍ୟରେ ସଂଘର୍ଷବେଳେ ଜନ୍ମୁ କାଶ୍ମୀର ପୁଲିସ୍ର ଏସ୍ପିଓ ବିଲାଲ୍ ଅହମ୍ମଦ ଶହୀଦ୍ ହୋଇଛନ୍ତି ଗନି ହମାମ୍ ଅଞ୍ଚଳରେ ସନ୍ତାସବାଦୀମାନେ ରହିଥିବା କଥା ଗୁପ୍ତ ସୂଚନା ପାଇଲା ପରେ ନିରାପତ୍ତା ବାହିନୀ ପକ୍ଷରୁ ସେହି ଅଞ୍ଚଳକୁ ଘେରାଉ କରାଯାଇ ଖାନ୍ତଲାସୀ କରାଯିବା ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ଆରମ୍ଭ ହୋଇଥିଲା ସଂଘର୍ଷସ୍ଥଳୀରୁ କେତେକ ଅସ୍ତ ଓ ଗୁଳିଗୋଳା ସମେତ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି କେକେ ସିଜ୍ଫାୟାର୍ ଭାଓଲେସନ୍ ଜନ୍ମୁ କାଶ୍ମୀରର ରାଜୌରୀ କିଲ୍ଲାର ସୁନ୍ଦରବଣି ସେକୂର ଅନ୍ତର୍ଗତ ଭାରତୀୟ ସେନା ଛାଉଣୀଗୁଡ଼ିକ ଉପରକୁ ପାକିସ୍ତାନୀ ସୈନ୍ୟମାନେ ଆକି ପୁଣି ଥରେ ଗୁଳିଚାଳନା କରି ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି

ଭାରତ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଛି କେହି ମୃତାହତ ହୋଇଥିବାର ଖବର ମିଳି ନାହିଁ

କାଶ୍କାର ବ୍ୟାପାର ସଂକ୍ରାନ୍ତରେ ବିଜେପି ରାଜ୍ୟ ମୁଖପାତ୍ର ଅଶ୍ୱିନୀ କୁମାର ଚ୍ଚୁଙ୍ଗୁ ଜନ୍ମୁସ୍ଥିତ ବିଜେପି ସଦର କାର୍ଯ୍ୟାଳୟରେ ରାଜ୍ୟର ଏକ ଯୁବକ ଗୋଷ୍ଠୀ ସହ କଥାବାର୍ତ୍ତାବେଳେ କହିଛନ୍ତି ପରିସ୍ଥିତିର ଆମ୍ବଳଚ୍ଚଳ ଆକଳନ କରି ସରକାର ଯେଉଁ ନିଷ୍ପଭି ନେଇଛନ୍ତି ତାହାଦ୍ୱାରା କାଶ୍ମୀର ଉପତ୍ୟକାରେ କେତେକ କଟକଶା ଲାଗୁ ହେବା ସ୍ୱାଭାବିକ ସେ କହିଛନ୍ତି ମୂଲ୍ୟବାନ୍ କୀବନ ରକ୍ଷାପାଇଁ ଯେଉଁ କେତେକ କଟକଣା ଲାଗୁ କରାଯାଇଛି ତାକୁ ସହ୍ୟ କରିବାକୁ ପଡ଼ିବ ଶ୍ରୀ ଚ୍ରଙ୍ଗୁ କହିଛନ୍ତି ରାଜ୍ୟ ପ୍ରଶାସନ ନିଷ୍ପଭିକୁ କାର୍ଯ୍ୟକାରୀ କରି ଧନଜୀବନ ରକ୍ଷା କରିବା ସଙ୍ଗେ ସଙ୍ଗେ ଉପତ୍ୟକାରେ ଶାନ୍ତି ବଜାୟ ରଖିବା ଅତ୍ୟନ୍ତ ପ୍ରଶଂସନୀୟ

ସିବିଆଇ ଏନ୍ଡିଟିଭି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନିୟମ ଲଙ୍ଘନ ଅଭିଯୋଗରେ ଏନ୍ଡିଟିଭିର ପ୍ରମୋଟର୍ ପ୍ରଶୟ ରୟ ଓ ତାଙ୍କ ପତ୍ନୀ ରାଧିକା ରୟଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ସିବିଆଇ ମାମଲା ର୍ଜ୍ର କରିଛି ସିବିଆଇର ଜଣେ ଅଧିକାରୀ କହିଛନ୍ତି ଏହି ଗଣମାଧ୍ୟମ ସଂସ୍ଥାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମାଦିତ୍ୟ ଚନ୍ଦ୍ରଙ୍କ ବିରୋଧରେ ଅପରାଧ ଷଡ଼ଯନ୍ତ୍ର ଠକେଇ ଓ ଦୁର୍ନୀତି ମାମଲା ରୁଜୁ କରାଯାଇଛି

ପଦାତିକ ବାହିନୀ ସଦର କାର୍ଯ୍ୟାଳୟଗୁଡ଼ିକ ପକ୍ଷରୁ ଆଭ୍ୟନ୍ତରୀଣ ଆମ୍ବଳଚ୍ଚଳ ଅଧ୍ୟୟନ ଭିତ୍ତିରେ ନିଆଯାଇଥିବା ଏହି ନିଷ୍ପଭିଗୁଡ଼ିକୁ ଅନୁମୋଦନ କରାଯାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଇସ୍ତାହାରରେ କୁହାଯାଇଛି ପଦାତିକ ବାହିନୀ ମୁଖ୍ୟଙ୍କ ଅଧୀନରେ ତିନି ବାହିନୀର ପ୍ରତିନିଧିତ୍ୱ ସହ ଏକ ପୂଥକ ଭିଜିଲାନ୍ ସେଲ୍ ଗଠନ କରାଯିବ ବର୍ତ୍ତମାନର ଭିଜିଲାନ୍ ସେଲ୍ରେ ବିଭିନ୍ନ ସଂସ୍ଥାରୁ ନିଯୁକ୍ତି ଦିଆଯାଉଛି ଏବଂ ଏହା ଜଣେ ବ୍ୟକ୍ତିଙ୍କ ଅଧୀନରେ କାମ କରୁ ନାହିଁ ବର୍ତ୍ତମାନ ଭିକିଲାନ୍ସ ଅତିରିକ୍ତ ମହାନିର୍ଦ୍ଦେଶକ ସିଧାସଳଖ ସେନାବାହିନୀ ମୁଖ୍ୟଙ୍କ ଅଧୀନରେ କାମ କରିବେ

ପଦାତିକ ବାହିନୀ ସଦର କାର୍ଯ୍ୟାଳୟଗୁଡ଼ିକର ଉପସ୍ଥିତ ପଦବୀ ଅଧୀନରେ ଏହି ବ୍ୟବସ୍ଥା ଗ୍ରହଣ କରାଯିବ ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କଣେ ମେଜର୍ ଜେନେରାଲ୍ଙ୍କ ଅଧୀନରେ ସ୍ୱତନ୍ତ୍ର ମାନବିକ ଅଧିକାର ବିଭାଗ ଗଠନ କରାଯିବ ଏବଂ ଏହି ବିଭାଗ ସିଧାସଳଖ ପଦାତିକ ବାହିନୀ ଉପମୁଖ୍ୟଙ୍କ ଅଧୀନରେ ରହିବ ଏଚ୍ଆର୍ଡି ନିଷ୍ଣା କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ଆଜି ନ୍ତଆଦିଲ୍ଲୀରେ ବିଦ୍ୟାଳୟ ମୁଖ୍ୟ ଏବଂ ଶିକ୍ଷକମାନଙ୍କ ସାମଗ୍ରିକ ପ୍ରଗତି ପାଇଁ ଜାତୀୟ ଉଦ୍ୟମ ସଂକ୍ରାନ୍ତ ସମନ୍ୱିତ ଶିକ୍ଷକ ତାଲିମ୍ କାର୍ଯ୍ୟକ୍ରମ 'ନିଷ୍ଣା'କୁ ଶୁଭାରମ୍ଭ କରିଛନ୍ତି

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷା ଗବେଷଣା ତାଲିମ୍ ପରିଷଦ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ମଧ୍ୟ ତାଲିମ୍ ଦିଆଯିବ ହେଲିକପୁର କ୍ରାଶ୍ ଉତ୍ତରାଖଣ୍ଡର ଉତ୍ତର କାଶୀ ଜିଲ୍ଲାରେ ବର୍ଷାଦ୍ୱାରା କ୍ଷତିଗ୍ରସ୍ତ ଲୋକମାନଙ୍କୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଥିବା ଏକ ହେଲିକପ୍ଟର ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି

ଉତ୍ତରାଖଣ୍ଡର ଆଇନ ଶ୍ଚିଙ୍ଗଳା ବିଭାଗ ପୁଲିସ୍ ଡିକି ଅଶୋକ କୁମାର କହିଛନ୍ତି ପାଇଲଟ୍ ସହ ପାଇଲଟ୍ ଏବଂ ଜଣେ ସ୍ଥାନୀୟ ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଏକ ବେସରକାରୀ କମ୍ପାନୀ ପକ୍ଷରୁ ହେଲିକପୂରଟିକୁ ରିଲିଫ୍ କାମରେ ଲଗାଯାଇଥିଲା ବିଦ୍ୟୁତ୍ ତାରର ସଂସ୍ୱର୍ଶରେ ଆସିବା ଯୋଗୁଁ ହେଲିକପୂରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି

ଅଧିନାୟକ ହର୍ମନ୍ ପ୍ରୀତ୍ ସିଂ ସମ୍ଶେର୍ ସିଂ ନୀଳକଣ୍ଣ ଶର୍ମା ଗୁର୍ସାହିବ୍ଜିତ୍ ସିଂ ଓ ମନ୍ଦୀପ୍ ସିଂ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ